ବୈଠକରେ 'ସେବି' ଏନ୍ସିବି ଏସ୍ଏଫ୍ଆଇବି ଏଫ୍ଆଇବି ଅଧିକାରୀମାନେ ମଧ୍ଧ ଉପସ୍ଥିତ ଥିଲେ

ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ବିମାନ ଯିବାଆସିବା ସୁବିଧା ହେବା ଦିନରୁ ବିମାନ ବନ୍ଦରରୁ ସୁନା ଜବତ କରାଯାଇଛି

ରକ ପର୍ବର ଅନ୍ତିମ ତଥା ଶେଷ ଦିନ ହୋଇଥିବାରୁ ଗାଁଠାରୁ ସହର ସବୁଠି ଉହବର ପରିବେଶ

ଆକି ଶେଷ ରଜରେ ମିଠା ପୋଡ଼ପିଠା ଖାଇ ନୃଆ ପୋଷାକ ପି ବିଭିନ୍ମ ପ୍ରକାର ଖେଳରେ ସଭିଏଁ ମସଗୁଲ

ସମସ୍ତଙ୍କୁ ଖୁସି ବାକ୍କିବାର ପର୍ବ ହେଉଛି ଇଦ୍ ହୂଦୟ ଦିଆନିଆ ହୋଇ ମିଳୁଥିବା ଚିନ୍କୟ ଆନନ୍ଦ ମିଳିମିଶି ହସଖୁସି ଭିତରେ ପାଳିବାର ପର୍ବ ଇଦ୍

ଏଥିପାଇଁ ରାକ୍ୟବାସୀ ମସଜିଦ୍ଗୁଡ଼ିକୁ ଆଲୋକମାଳାରେ ସଜାଯାଇଛି

ଆଜି ସକାଳୁ ସହର ତଥା ଉପକଶ୍ଚରେ ଥିବା ବିଭିନୁ ମସ୍ଜିଦ୍ରେ ନମାଜ ପାଠ ହୋଇଥିଲା

ଏଥିରେ ବହୁ ମୁସଲ୍ମାନ ଭାଇ ସାମିଲ୍ ହୋଇଥିଲେ

ପ୍ରବଳ ଖରା ସତ୍ତେ ଆଜି ସହରରେ ଇଦ୍ର ମାହୋଲ୍ ବେଶ୍ ସରଗରମ ହୋଇଥିବା ମଧ୍ଧ ଦେଖିବାକୁ ମିଳୁଛି ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ସହରର ବିଭିନ୍ନ ସ୍ଚାନରେ ବ୍ୟାପକ ପୁଲିସ୍ ମ୍ବତୟନ କରାଯାଇଛି

ପରବର୍ଉୀ ପର୍ଯ୍ୟାୟରେ ଗ୍ରୀଷ୍କପ୍ରବାହ କାରି ରହିଲେ ଛୁଟିକୁ ଦ୍ୱିତୀୟ ପର୍ଯ୍ୟାୟରେ ବୃଦ୍ଧି କରାଯାଇପାରେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି

ଖୋଲାସ୍ସାନରେ ଥିଲେ ନିରାପଦ ସ୍ସାନରେ ଆଶ୍ରୟ ନେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି